ଆଜି ହାଇଦ୍ରାବାଦ୍ ଓ କୋଲକାତା ଏବଂ ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ମ୍ନକାବିଲା

ଶ୍ରୀ ମୋଦୀ କହିଛନ୍ତି ଦେଶରେ କୋବିଡ୍ରେ ସଂକ୍ରମିତ ହୋଇଥିବା ଲୋକମାନଙ୍କ ସଂଖ୍ୟାରେ ଧୀରେ ଧୀରେ ଅବନତି ଘଟୁଛି ତିନୋଟି ପ୍ରତିଷେଧକ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ତାହା ମଧ୍ୟରୁ ଦୁଇଟି ପ୍ରତିଷେଧକର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି ଭାରତୀୟ ବୈଜ୍ଞାନିକ ଓ ଗବେଷକମାନଙ୍କ ଦଳ ଆଫ୍ଗାନିସ୍ତାନ ଭୂଟାନ ବାଙ୍ଗଲାଦେଶ ମାଳଦୀପ ମରିସସ୍ ନେପାଳ ଓ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶଗୁଡ଼ିକ ସହ ମିଶି ଗବେଷଣା ଚଳାଇଛନ୍ତି ବାଙ୍ଗଲାଦେଶ ମ୍ୟାମାର୍ କତାର୍ ଓ ଭୁଟାନ ସେମାନଙ୍କ ଦେଶରେ ପ୍ରତିଷେଧକର କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଭାରତକୁ ଅନୁରୋଧ ଜଣାଇଛନ୍ତି ବିଶ୍ୱ ସମ୍ପ୍ରଦାୟକୁ ସାହାଯ୍ୟ କରିବାର ଉଦ୍ୟମ ସ୍ୱରୂପ ପ୍ରଧାନମନ୍ତ୍ରୀ କେବଳ ନିଜର ପଡ଼ୋଶୀ ଦେଶମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱକୁ ଲକ୍ଷ୍ୟରେ ରଖି ପ୍ରତିଷେଧକ ଔଷଧ ଓ ପ୍ରତିଷେଧକ ପହଞ୍ଚାଇବା ପାଇଁ ଆଇଟି ସୁବିଧା ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋବିଡ୍ ନାଇଷ୍କିନ୍ ପ୍ରତିଷେଧକ ଦିଆଯିବା ପାଇଁ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟ ସରକାର ଓ ଅନ୍ୟ ଭାଗିଦାରମାନଙ୍କ ସହ ପରାମର୍ଶ କରି ପ୍ରତିଷେଧକର ମହଜୁଦ ବଣ୍ଟନ ଓ ପ୍ରତିଷେଧକ ଦିଆଯିବା ସଂକ୍ରାନ୍ତରେ ଏକ ବିସ୍ତୂତ ଯୋଜନାର ରୂପ ରେଖ ଉପସ୍ଥାପନ କରିଛନ୍ତି ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଦିଆଯିବା ଲାଗି ଏହି ବିଶେଷଜ୍ଞ ଗୋଷୀ ରାଜ୍ୟଗୁଡ଼ିକ ସହ ବିଚାର ବିମର୍ଷ କରି କାର୍ଯ୍ୟ ଚଳାଇଛନ୍ତି ଦେଶର ଭୌଗଳିକ ବିବିଧତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଯେପରି ଖୁବ୍ ଶୀଘ୍ର ପ୍ରତିଷେଧକ ଦିଆଯାଇ ପାରିବ ସେଥିପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ପ୍ରତିଷେଧକ ପ୍ରସ୍ତୁତ ହୋଇଯିବା ପରେ ତାହାକୁ ପହଞ୍ଚାଇବା ଓ ଲୋକମାନଙ୍କୁ ଦେବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି କୋବିଡ୍ ସଂକ୍ରମଣ ସମୟରେ ଦେଶରେ ସଫଳତାର ସହ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିବା ଓ ଦୁର୍ବିପାକର ପରିଚାଳନା କରିବାରୁ ମିଳିଥିବା ଅଭିଜ୍ଞତାକୁ ଦେଶରେ ପ୍ରତିଷେଧକ ପହଞ୍ଚାଇବା ଦିଗରେ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯଦିଓ ଦୈନିକ ସଂକ୍ରମିତ ହାର ହ୍ରାସ ପାଉଛି ତଥାପି କୋବିଡ୍ ନିୟମର କଡ଼ାକଡ଼ି ଭାବେ ପାଳନ ପାଇଁ ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି

ରୁଷରେ ସ୍ୱଟନିକ୍ ଟୀକା ବିକଶିତ ହୋଇଛି ଓ ସେଠାରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ମଧ୍ୟ ସରିଛି

ଏହି ଟୀକାର ଏବେ ରୁଷରେ ମଧ୍ୟ ତୁଡୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ କରୁଛି

ଏହି ତ୍ରିବସୀୟ କାର୍ଯ୍ୟକ୍ରମରେ ମହାମାରୀ ସହ ଲଢ଼ିବା ଏବଂ ମହାମାରୀରା ମୁକାବିଲା କରିବା ଓ ଅତର୍ଜାତୀୟ ସମାଧାନ ପ୍ରକ୍ରିୟାକୁ ଆଗକୁ ବଡ଼ାଇବା ଏବଂ କାର୍ଯ୍ୟାନ୍ୱୟନକୁ ଭ୍ୱରାନ୍ୱିତ କରିବା ପାଇଁ ତଥା ଆଉ ଏକ ମହାମାରୀକୁ ରୋକିବା ପାଲଁ ବୈଞ୍ଚାନିକ ହସ୍କ୍ଷେପ ସଂକ୍ରାନ୍ତ ବିଷୟ ଉପରେ ବିଭିନ୍ନ କ୍ଷେତ୍ରର ନେତ୍ସବର୍ଗ ଆଲୋଚନା କରିବେ

ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଥିବା ଫଳରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି

ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କର୍ଣ୍ଣାଟକର ରାବ୍ୟପାଳ ଉପସ୍ଥିତ ରହିବେ

ରାମଲୀଳାରା ପ୍ରଥମ ଦୁଶ୍ୟ ବିଭିନ୍ନ ଗୀତ ଏବଂ ଭଟ୍ଟନ ଉପରେ ବଲିଉଡ ନୁତ୍ୟ ଶୈଳୀରେ ଭଗବାନ ଗଣେଶଙ୍କ ପ୍ରଚ୍ଚା ସହିତ ଆରମ୍ଭ ହୋଇଥିଲା ନଅ ଦିନିଆ ରାମଲୀଳା ଦେଶର ବିଭିନ୍ନ ଭାଷାରେ ସିଧା ପ୍ରସାରଣ ହେବା କରୋନା ମହାମାରୀ ପ୍ରତିବନ୍ଧକ ମଧ୍ୟରେ ରାମଲୀଳା ଦର୍ଶକଙ୍କ ବିନା ପ୍ରଦର୍ଶନ କରାଯିବ କିନ୍ତୁ ସାମାର୍ଚ୍ଚିକ ଗଶମାଧ୍ୟମ ୍ର୍ବଂ ୟୁଟ୍ୟବରେ ସିଧା ପ୍ରସାରଣ କରାଯିବା ଅନେକ ବଲିଉଡ ତାରକା ଏହି ରାମଲୀଳାରେ ଭିନ୍ନ ଭିନ୍ନ ଭୂମିକା ଗ୍ରହଣ କରିବେ ବିବେପି ସାଂସଦ ତଥା ଭୋବପୁରୀ ତାରକା ମନୋଚ୍ଚ ତିୱାରୀ ଅଙ୍ଗଦ ଗୋରଖପୁର ସାଂସଦ ଏବଂ ଭୋବପୁରୀ ଅଭିନେତା ରବି କିଶନ ଭରତ ଏବଂ ବିନ୍ଦୁ ଦାରା ସିଂ ଟିଭି ଧାରାବାହିକ ରାମାୟଣରେ ଅଭିନୟ କରିଥିବା ପ୍ରଭ୍ ହନୁମାନଙ୍କ ଭୂମିକାରେ ଅଭିନୟ କରିବେ ଏଥିରେ ବଲିଉଡ ତାରକା ରାବା ମୁରାଦ ଏବଂ ଶାହାବାବ ଖାନ ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିବେ